ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ୍ ସେବା ମଧ୍ୟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ଚାରିଟି ରାଜ୍ୟରେ ଆରମ୍ଭ ହେଲା କରୋନା ଟିକାକରଣ ଅଭ୍ୟାସ

ଏହି ଟ୍ରେନ୍ଟି ମହାରାଷ୍ଟ୍ରର ସାଙ୍ଗେଲାଠାରୁ ପଶ୍ଚିମବଙ୍ଗର ଶାଲିମାର୍ ମଧ୍ୟରେ ଯାତ୍ରା କରିବ ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କିଶାନ୍ ରେଳସେବା ଦେଶର ଚାଷୀମାନଙ୍କ ଆୟ ବୃଦ୍ଧି ଦିଗରେ ସହାୟକ ହେବା ସହ କୃଷି ସହ ଜଡ଼ିତ ଭାରତୀୟ ଅର୍ଥନୀତିରେ ଏକ ବିରାଟ ପରବର୍ତ୍ତୀ ଆଣିବାରେ ସକ୍ଷମ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଯୋଗୁଁ ଦେଶରେ ଶସ୍ୟ ଏବଂ ପନିପରିବା ସଂରକ୍ଷଣ ସୁବିଧାଜନକ ସ୍ଥିତିରେ ପହଞ୍ଚିପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି କିଷାନ ରେଳସେବା ସରକାରଙ୍କର କୃଷକମାନଙ୍କ ପ୍ରତି ରହିଥିବା କର୍ତ୍ତବ୍ୟବୋଧର ପ୍ରମାଣ ଦେଉଛି ସେ କହିଛନ୍ତି କିଷାନ ରେଳ ଏବଂ କୃଷି ଉଡ଼ାନ୍ କୃଷକମାନଙ୍କୁ ନିଜ ଉତ୍ପାଦିତ ଶସ୍ୟ ଅନ୍ୟ ରାଜ୍ୟରେ ବିକ୍ରି କରିବାର ସୁବିଧା ପ୍ରଦାନ କରିଛି ନୂଆ ଜ୍ଞାନକୌଶଳ ଦ୍ୱାରା ଭାରତୀୟ କୃଷି ବ୍ୟବସ୍ଥାରେ ଅଭୁତପୂର୍ବ ପରିବର୍ତ୍ତନ ଘଟୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ସରକାର କୃଷିଜାତ ଦ୍ରବ୍ୟ ସହ ଜଡ଼ିତ ପ୍ରକ୍ରିୟାକରଣ ଶିଳ୍ପ ଓ ଭିଭିଭ୍ବମି ବିକାଶ ଦିଗରେ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କର୍ଚ୍ଚନ୍ତି

କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁଁ କୃଷକମାନଙ୍କ ସ୍ୱପ୍ନ ସାକାର ହୋଇପାରିଛି

ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ୍ଠାରେ ଭିଡ଼ିଓ କନ୍ଫରେନ୍ସିଂ କରିଆରେ ଶ୍ରୀ ମୋଦି ଏହି ଚାଳକବିହୀନ ଟ୍ରେନ୍ ସେବାର ଉଦ୍ଘାଟନ କରିଛନ୍ତି ଚାଳକ ବିହୀନ ଟ୍ରେନ୍ଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଏହାଦ୍ୱାରା ମନୁଷ୍ୟକୃତ ତ୍ରୁଟିର ପରିସମାପ୍ତି ହୋଇପାରିବ

ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି ଦ୍ରତ ସହରୀକରଣ କାର୍ଯ୍ୟ ହାସଲ କରିବା କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକୁ ସୁଯୋଗରେ ପରିଣତ କରିବା ପାଇଁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ଭବିଷ୍ୟତର ଆବଶ୍ୟକତ୍ତାରକୁ ଦୂଷ୍ଟିରେ ରଖି ସହରଗୁଡ଼ିକର ବିକାଶ କରାଯିବା କାର୍ଯ୍ୟକୁ ସୁଶାସନ ମାଧ୍ୟମରେ ତ୍ୱରିତ କରାଯାଇପାରିଛି

ଫାର୍ମର୍ସ ଟକ୍ ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଆସନ୍ତାକାଲି ଆଉ ଏକ ପର୍ଯ୍ୟାୟ ବୈଠକ ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି

ଦିଲ୍ଲୀର ସିଫ୍ ବର୍ଡ଼ର୍ଠାରେ ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବ ଏହା କହିଛନ୍ତି କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ସମସ୍ତ କୃଷକ ନେତା ଓ କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧିମାନେ ସରକାରଙ୍କ ସହ ଆଉ ଗୋଟିଏ ପର୍ଯ୍ୟାୟ ବୈଠକରେ ଯୋଗଦେବାପାଇଁ ନିଷ୍କଭି ନେଇଛନ୍ତି ଗତ ଗୁରୁବାର ଦିନ କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକୁ ପତ୍ର ଲେଖି ସାନି ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ

ସାମୁଦ୍ରିକ ଉପକୂଳ ସୁରକ୍ଷା କ୍ଷେତ୍ରରେ ଏହି କାତୀୟସ୍ତରୀୟ ଅଭିଯାନ ଦେଶପାଇଁ ଗର୍ବର ବିଷୟ ବୋଲି ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଚନ୍ତି ଏହାଦ୍ୱାରା ଭାରତର ସଂରକ୍ଷଣ ଏବଂ ବିକାଶ ପଦକ୍ଷେପକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି

ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଡକୁର ଏସ୍ ଜୟଶଙ୍କର କତ୍ତାର ଗସ୍ତ ଅବସରରେ ସେଠାକାର ବ୍ୟବସାୟିକ ନେତୃବର୍ଗଙ୍କୁ ଭାରତରେ ଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି ଡକ୍କର ଜୟଶଙ୍କର ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ଦୋହାରେ ପହଞ୍ଚିବା ପରେ ଭାରତ କତ୍ତାର ବାଣିଜ୍ୟ ରାଉଣ୍ଡ ଟେବୁଲ ବୈଠକରେ ଭାଗ ନେଇଛନ୍ତି ବୈଦେଶିକ ମନ୍ତ୍ରୀ ଦୁଇଦେଶ ମଧ୍ୟରେ ରହିଥିବା ବ୍ୟବସାୟିକ ଭାଗିଦାରିତାକୁ ଦୂଢ଼ କରିବା ପାଇଁ କତ୍ତାରର ଅଙ୍ଗୀକାରବଦ୍ଧତାକୁ ପ୍ରଶଂସା କରିଛନ୍ତି

ପରେ ସେ ସେଠାରେ ଥିବା ଭାରତୀୟ ସମୁଦାୟଙ୍କ ସହ କୋଭିଡ ନାଇଷ୍ଟିନ୍ ସମସ୍ୟାର ମୁକାବିଲା ଦିଗରେ ସେମାନେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ

କରୋନା ଟୀକାକରଣ ଆନ୍ଧ୍ରପ୍ରଦେଶ ଗୁଜରାଟ ପଞ୍ଜାବ ଓ ଆସାମରେ ଆଜି କରୋନା ଭ୍ତତାଣୁ ଟୀକାକରଣର ଅଭ୍ୟାସ କରାଯାଉଛି ଏହାର ଉଦ୍ଦେଶ୍ୟ ହେଉଛି ଆଗକୁ ହେବାକୁଥିବା କରୋନା ଟୀକାକରଣ ସମୟରେ ବିଭିନ୍ନ ଆହ୍ପାନର ମୁକାବିଲା ସହ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା

ବିଶେଷ ଭାବରେ କରୋନା ଟିକାକରଣ କ୍ଷେତ୍ରରେ ପ୍ରତ୍ୟେକଟି ସ୍ତରରେ ସୁନିୟୋଜିତ ଢଙ୍ଗରେ ଟିକା ପ୍ରକ୍ରିୟାକରଣ କୋ ୱିନ୍ ପ୍ଲାଟଫର୍ମରେ ସ୍କଚନା ପରିଚାଳନା ଟିକାକରଣର ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ସହଯୋଗ ସ୍ଥାପନ ଏବଂ ଆବଶ୍ୟକ ସ୍ଥଳେ ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି

ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କ୍ରୀଡ଼ା ଆୟୋଜନ କରୁଥିବା କମିଟି ଗୁଡ଼ିକ ଏକ ଟାସ୍କ୍ ଫୋର୍ସ୍ ଗଠନ କରି ସମସ୍ତ ଖେଳାଳି ଏବଂ ସେମାନଙ୍କ ସହାୟକମାନଙ୍କୁ ନିରିକ୍ଷଣ କରିବେ ଏହା ବ୍ୟତୀତ ଗୃହ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମୟରେ ଜାରି କରାଯାଉଥିବା ନିର୍ଦ୍ଦେଶାବଳୀ ପାଳନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ

ଆବଶ୍ୟକ ସ୍ଥଳେ ସିସି ଟିଭି ମାଧ୍ୟମରେ ଦର୍ଶକମାନଙ୍କ ଉପରେ ନକର ରଖିବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି